ଆକି ବସିଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତୀ ଏହି ସ୍ଚନା ଦେଇଛନ୍ତି

ଡ ମହାନ୍ତି ତିନିବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ

ଏହା ପଛକୁ ଭୁବନେଶ୍ୱର ବାଲେଶ୍ୱର ବାରିପଦା ସମ୍ୟଲପୁର ପୁରୀ ରାଉରକେଲା କଟକ ଓ ଭଦ୍ରକ ସ୍ଚାନ ପାଇଛନ୍ତି

ତାଙ୍କ ନାମ ଅନାଦି ମଟାରି

ଗତ ରବିବାର ତେଲେନପାଲି ଗ୍ରାମର ଜୟନ୍ତୀ ତାଣ୍ ି ଡାକ୍ତରଖାନାରେ ଭର୍ଭି ହୋଇଥିଲେ ସେହିଦିନ ସେ ଏକ ପୁତ୍ର ସନ୍ତାନକୁ ଜନ୍କ ଦେଇଥିଲେ ଅସ୍ଚୋପଚାର କରାଯାଇଥିବାରୁ ସେ ବେଡ୍ରୁ ଉଠି ବସି ପାରୁ ନ ଥିଲେ ଗତକାଲି ସକାଳେ କୟନ୍ତୀ ବେଡ୍ରେ ଶୋଇଥିଲେ ପାଖରେ ନବଜାତ ଶିଶୁପୁତ୍ରଟି ଶୋଇଥିଲା

ଏହି ସମୟରେ ଏଏସ୍ଆଇ ଅନାଦି ମଟାରି ଉକ୍ତ ନବଜାତ ଶିଶୁର ବାପାଙ୍କୁମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ଏଏସ୍ଆଇଙ ମାଡ଼ରେ ସେ ଚେତାଶ଼୍ନ୍ୟ ହୋଇପଡ଼ିଥିଲେ ତାଙ୍କୁ ତୁରନ୍ତ ମେଡିକାଲ୍ରେ ଭର୍ତି କରାଯାଇଥିଲା

ତାଙ୍ଙ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚୋରି ହୋଇଥିବା ଶିଶୁକୁ ଖୁବ୍ ଶୀଘ୍ର ଉଦ୍ଧାର କରିବା ନେଇ ପ୍ରତିଶ୍ରତି ଦିଆଯିବା ପରେ ସେମାନେ ରାସ୍ତାରୋକୋରୁ ହଟିଥିଲେ ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆକି ବଲାଙ୍ଗିର ଏସ୍ପି ପାଟଶାଗଡ଼ ଏଏସ୍ଆଇ ଅନାଦି ମଟାରିଙ୍କୁ କାର୍ଯ୍ୟରୁ ନିଲମ୍ୟନ କରିଛନ୍ତି

ଏହି ଅବସରରେ ମାଲକାନଗିରି କିଲ୍ଲାର ଦୁଇକଶ ମହିଳା ମାଓବାଦୀ ପୁଲିସ୍ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍କସମର୍ପଣ କରିଥିଲେ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି

ଦୁଇ ବର୍ଷ ମଧ୍ଧରେ ଏହି ଓଭର୍ବ୍ରିକ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି